ସରକାରୀ ନିୟମ ପାଳନ କରି ସଙ୍ଗରୋଧରେ ରହିଥିବା ସେ ସ୍ଟଚନା ଦେଇଛନ୍ତି

ସମ୍ମୁକ୍ତ ଅଅଳରୁ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ କଟକ ମହାନଗର ନିଗମ ପକ୍ଷରୁ ଏହାକୁ କକ୍ଷେନମେଙ୍କ ଜୋନ ଘୋଷଣା କରାଯାଇଥିଲା

ମୃତ ମାଓବାଦୀ ଜଶକ ବଂଶଧାରା ଘୁମୁସୁର ନାଗାବଳୀ ଡିଭିଜନର ସଦସ୍ୟ ଥିବା ଜଣାପଡିଛି ଘଟଣାସ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି

ନାବାଳିକାଙ୍କ ଗର୍ଭପାତ କରାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି

ଚଳାଉଥିଲେ ଏହା ସହ ପିପୁଲ ଫର ସେବା ନାମକ ଏକ ସଂଗଠନ ଜରିଆରେ ସେ ସାମାଜିକ ସେବା ମଧ୍ଧ କରୁଥିଲେ